ଆକ୍ଟି ଅପରାହ୍ନରେ ନୂଆଦିଲ୍ଲୀରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଅର୍ଥମନ୍ତୀ ନିର୍ମଳା ସୀତାରମଣ କହିଛନ୍ତି ଦେଶାନ୍ତରିତ ହୋଇଆସିଥିବା ଶ୍ରମିକ ଓ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି

ସେମାନଙ୍କ ମଧ୍ୟରେ ଡାକ୍ତର ଡାକ୍ତରୀ ସହାୟତା କର୍ମଚାରୀ ସ୍ୱାସ୍ଥ୍ୟ କର୍ମୀ ପରିମଳ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ଓ ଆଶା କର୍ମୀ ପ୍ରଭୂତି ଅନ୍ତର୍ଭକ୍ତ

ରାଜନାଥ କୋଭିଡ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଏକ ବୈଠକରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ଦିଗରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ନୃଆଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଚିଫ୍ ଅଫ୍ ଡିଫେନ୍ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାଓ୍ୱତ୍ ପ୍ରତୀରକ୍ଷା ସଚିବ ଡକ୍ଟର ଅଜୟ କୁମାର ସେନାବାହିନୀ ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରବଣେ ନୌବାହିନୀ ମୁଖ୍ୟ ଆଡମିରାଲ୍ କରମବୀର ସିଂହ ଓ ବିମାନ ବାହିନୀ ମୁଖ୍ୟ ମାର୍ସାଲ୍ ଆର୍କେଏସ୍ ଭଦୌରିଆ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ ଅଫିସରମାନେ ଯୋଗ ଦେଇଥିଲେ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଶାଳୟ ଯୁଗ୍କ ସଚିବ ଲବ୍ ଅଗ୍ରୱାଲ କହିଚ୍ଚନ୍ତି ସରକାର କ୍ରମାଗତ ଭାବେ ଭୂତାଣୁ ପରୀକ୍ଷାଗାରଗ୍ରଡ଼ିକର ସଂଖ୍ୟା ବୃଦ୍ଧି କରି ଚାଲିଛନ୍ତି ସେ କହିଛନ୍ତି ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦର ନିୟମ ଅନୁସାରେ କାର୍ଯ୍ୟ କରିବାକୁ ହେବ ସେ ପୁଣି କହିଛନ୍ତି ପ୍ରୋଫିଲାକ୍ୱିସ୍ ପାଇଁ ହାଇଡ୍ରୋ ଜି କ୍ଲୋରୋକୁଇନ୍ର କେବଳ ଡାକ୍ତରଙ୍କ ପରାମର୍ଶ ଅନୁସାରେ ବ୍ୟବହାର କରାଯାଇ ପାରିବ ଦେଶରେ ମାସ୍କ ଓ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଥିବାର ଦର୍ଶାଇ ଶ୍ରୀ ଅଗ୍ରୱାଲ କହିଛନ୍ତି ସରକାର ପରିସ୍ଥିତି ଉପରେ ସମ୍ପର୍ଷ୍ଣ ସଚେତନ ଅଛନ୍ତି ଓ ଯଥେଷ୍ଟ ପରିମାଣର ମାସ୍କ ଏବଂ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଯୋଗାଇବା ପାଇଁ ଉଦ୍ୟମ ଜାରି ରହିଛି ହେଲ୍ଥ ମିନିଷ୍ଟର ଡିସ୍କ୍ରିମିନେସନ୍ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଡାକ୍ତର ନର୍ସ ଓ ଡାକ୍ତରୀ ସହାୟତା କର୍ମଚାରୀମାନଙ୍କ ପ୍ରତି କୌଣସି ପକ୍ଷପାତ ମୃଳକ ମନୋଭାବ ପୋଷଣ ନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ ସର୍ବସାଧାରଣଙ୍କ ନିବେଦନ କରିଛନ୍ତି ଏକ ବାର୍ତ୍ତାରେ ସେ କହିଛନ୍ତି କରୋନା ଭୂତାଣୁ ବିରୁଦ୍ଧରେ ସଂଗ୍ରାମରେ ଏହି ବ୍ୟକ୍ତିମାନେ ସବୁଠୁ ଆଗରେ ରହି କାର୍ଯ୍ୟ କରୁଛନ୍ତି ଚିକିତ୍ସା କ୍ଷେତ୍ରରର କର୍ମଚାରୀ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କର ନୈତିକ ମନୋବଳକୁ ଭଙ୍ଗ ନ କରିବା ପାଇଁ ମନ୍ତ୍ରୀ ଦେଶର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ଭୟରେ ଡାକ୍ତର ଓ ନର୍ସମାନଙ୍କ ପ୍ରତି ଅସଦାଚରଣ ପ୍ରଦର୍ଶନ ସମାଜ ପ୍ରତି ଏକ ଅପମାନ ବୋଲି ମନ୍ତ୍ରୀ କହିଛନ୍ତି

ତେବେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ପାଇଁ ମାଲବାହି ଟ୍ରେନ୍ଗ୍ରଡ଼ିକର ଚଳାଚଳ ଜାରି ରହିବ ରାହ୍ରଲ ସେଣ୍ଟର ଆସିଷ୍ଟାନ୍କ କଂଗ୍ରେସ ନେତା ରାହ୍ରଲ ଗାନ୍ଧି କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଆର୍ଥିକ ସହାୟତା ପ୍ରଦାନର ଭୟସୀ ପ୍ରଶଂସା କରିଛନ୍ତି ଏହା ଏକ ଉପଯୁକ୍ତ ପଦକ୍ଷେପ ବୋଲି ଶ୍ରୀ ଗାନ୍ଧି ବର୍ଷନା କରିଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ସେ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଯୋଗୁଁ ଘର ମଧ୍ୟରେ ଆବଦ୍ଧ ହୋଇ ରହିଥିବା କୃଷକ ଦିନମକୁରିଆ ଶ୍ରମିକ ଶ୍ରେଣୀ ମହିଳା ଓ ବରିଷ ନାଗରିକମାନଙ୍କ ନିକଟରେ ଦେଶ ଚିରଋଣୀ ଜେପି ନଡ୍ଡା ବିଜେପି ସଭାପତି କେପି ନଡ୍ଥା କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଆର୍ଥିକ ସହାୟତାକୁ ସ୍ୱାଗତ କରିଛନ୍ତି ସେ କହିଛନ୍ତି ଗରିବ ଲୋକ କୃଷକ ମହିଳା ଯୁବା ବରିଷ୍ଠ ନାଗରିକ ଓ ଅଣ ସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ଏହି ସଂକଟମୟ ସ୍ଥିତିରେ ସହାୟତା କରିବା ପାଇଁ ନିଆଯାଇଥିବା ଏହି ନିଷ୍କଭି ଏକ ଗୁରୁତ୍ୱପୂର୍ଷ ପଦକ୍ଷେପ

ସେ ପ୍ରଶି କହିଛନ୍ତି କୌଣସି ବ୍ୟକ୍ତି ଯେପରି କ୍ଷ୍ରଧାର୍ଥ ନ ରହନ୍ତି ତାହା ନିଶ୍ଚିତ କରିବାକ୍ର ସରକାର ସମ୍ପର୍ଣ୍ଣ ସଂକଳ୍ପବଦ୍ଧ

ସେଗୁଡ଼ିକ ମଧ୍ୟରୁ ଅଧିକାଂଶ କାରକାନାରେ ହ୍ୟାଣ୍ଡ ସାନିଟାଇଜର ଉତ୍ପାଦନ ଆରମ୍ଭ ହୋଇସାରିଛି ଓ ଅବଶିଷ୍ଟ କାରଖାନାଗ୍ରଡ଼ିକରେ ସପ୍ତାହେ ମଧ୍ୟରେ ଉତ୍ପାଦନ ଆରମ୍ଭ ହୋଇଯିବ ମନ୍ତ୍ରଣାଳୟ କହିଛି କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଲୋକମାନେ ଘର ଭିତରେ ଆବଦ୍ଧ ହୋଇ ରହୁଥିବା ଦୃଷ୍ଟିରୁ ଲୋକମାନଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀମାନ ପହଞ୍ଚାଇବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଏକ ପଦକ୍ଷେପ ସ୍ୱର୍ପ ସର୍ବସାଧାରଣ ସ୍ୱାସ୍ଥ୍ୟକର୍ମୀ ଓ ହୱିଟାଲଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରୁଛନ୍ତି ମନ୍ତ୍ରଣାଳୟ କହିଛି ସେ ଦୂଷ୍ଟିରୁ ଦିନକୁ ଦିନ ଏହାପ୍ରତି ଚାହିଦା ବୃଦ୍ଧି ପାଇବାରେ ଲାଗିଛି ହ୍ୟାଣ୍ଡ ସାନିଟାଇଜର ଚାହିଦାକୁ ଦୃଷ୍ଟିରେ ରଖି ଏଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ଏଥନଲ ଉତ୍ପାଦନକାରୀମାନଙ୍କ ନିକଟରେ ପହଞ୍ଚାଇବା ଲାଗି ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ସକାଶେ ଅବକାରୀ କମିଶନର ଆଖୁ କମିଶନର ନିଶାଦ୍ରବ୍ୟ ନିୟନ୍ତ୍ରଣକାରୀ ତଥା କିଲ୍ଲାପାଳମାନଙ୍କ ସମେତ ରାଜ୍ୟ ସରକାରୀ କର୍ତ୍ତୃପକ୍ଷମାନଙ୍କୁ ପରାମର୍ଶ ଦିଆଯାଇଛି ହ୍ୟାଣ୍ଡ ସାନିଟାଇଜର ଉତ୍ପାଦନ କରିବା ପାଇଁ ଇଚ୍ଛୁକ ମଦ୍ୟ ଉତ୍ପାଦନକାରୀ କାରଖାନା ଓ ଅନ୍ୟ ଆବେଦନକାରୀମାନଙ୍କୁ ଏଥିଲାଗି ଅନୁମତି କିମ୍ବା ଲାଇସେନ୍ସ ପ୍ରଦାନ କରିବାକୁ ମଧ୍ୟ ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି ଅଧିକ ପରିମାଣର ହ୍ୟାଣ୍ଡ ସାନିଟାଇଜର ଉତ୍ପାଦନ ସକାଶେ ପ୍ରତିଦିନ ତିନୋଟି ସିପ୍ଟରେ କାର୍ଯ୍ୟ କରିବାକୁ ସେହିସବୁ ଉତ୍ପାଦନକାରୀମାନଙ୍କୁ କୁହାଯାଇଛି ହସ୍ୱିଟାଲ ଓ ସର୍ବସାଧାରଣଙ୍କୁ ଶସ୍ତା ଦାମ୍ରେ ହ୍ୟାଣ୍ଡ ସାନିଟାଇଜର ମିଳିବାକୁ ନିର୍ଣ୍ଣିତ କରିବା ପାଇଁ ସରକାର ଏହାର ସର୍ବାଧିକ ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି

ଓଡ଼ିଶା କୋଭିଡ୍ ହସ୍କିଟାଲ୍ କୋଭିଡ୍ ନାଇଷ୍ଟିନ୍ରେ ସଂକ୍ରମିତ ବ୍ୟକ୍ତିମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଦେଶର ସର୍ବବୃହତ୍ କୋଭିଡ୍ ହସ୍କିଟାଲ୍ମାନ ସ୍ଥାପନ କରିବା ପାଇଁ ଓଡ଼ିଶା ନିଷ୍ପଭି ନେଇଛି

ଲୋକସେବା ଭବନଠାରେ ଏହି ରାଜିନାମାଗୁଡ଼ିକ ସ୍ୱାକ୍ଷରିତ ହୋଇଛି

ସେହି ହସ୍କିଟାଲଗୁଡ଼ିକରେ ଅତ୍ୟାଧୁନିକ ଜ୍ଞାନକୌଶଳ ଯୁକ୍ତ ସୁବିଧାମାନ ରହିବ